ଗାନ୍ଧୀନଗର କିଲ୍ଲାର ଅଦାଲଜଠାରେ ଅନ୍ନପୂର୍ଣ୍ଣାଧାମ ମନ୍ଦିର ପରିସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଅନ୍ନପୂର୍ଣ୍ଣାଧାମ ଭଳି ଧାର୍ମିକ କେନ୍ଦ୍ରଗୁଡ଼ିକ ସାଂସ୍କୃତିକ ଓ ଶିକ୍ଷା କେନ୍ଦ୍ରଭାବେ ପ୍ରତିଷ୍ଠା ଲାଭ କରିବା ଅତି ଆନନ୍ଦର ବିଷୟ ସେ କହିଛନ୍ତି ସମାଜରେ ସମସ୍ତଙ୍କର ସମୃଦ୍ଧି ଓ ଲିଙ୍ଗସମାନତା ଆଣିବା ଦିଗରେ ସମାଜକୁ ଅନ୍ନପୂର୍ଣ୍ଣାଧାମ ଭଳି ସଂସ୍ଥାଗୁଡ଼ିକ ମଜଭୁତ କରିବା ଉଚିତ୍ ଖାଦ୍ୟ ପ୍ରକ୍ରିୟାକରଣ ଉପରେ କାମ କରିବାକୁ ଗୁଜୁରାଟର ଲୋକମାନଙ୍କୁ ଆହ୍ୱାନ ଜଣାଇ ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା କୃଷକ ଓ ଶିଳ୍ପସଂସ୍ଥାଗୁଡ଼ିକ ଉପକୃତ ହୋଇପାରିବେ ସର୍ଦ୍ଦାର ପଟେଲଙ୍କର ଷ୍ଟାଚୁ ଅଫ୍ ୟୁନିଟି ସର୍ବୋଚ୍ଚ ପ୍ରତିମୂର୍ତ୍ତି ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱର୍ଗତ ପଟେଲ ସବୁଠାରୁ ଶ୍ରେଷ୍ଠ ଜାତୀୟସ୍ତରୀୟ ନେତା ହୋଇଥିବାରୁ ତାଙ୍କୁ ଜାତୀୟ ସମ୍ପ୍ରଦାୟ ଭିଭିରେ ପରିଚୟର ଆବଶ୍ୟକତା ନାହିଁ ପ୍ରଧାନମନ୍ତ୍ରୀ ଅନ୍ନପୂର୍ଣ୍ଣା ମଠ ପରିସରରେ ଶିକ୍ଷା ଭବନ ଓ ବିଦ୍ୟାର୍ଥୀ ଭବନର ଶିଳାନ୍ୟାସ କରିଛନ୍ତି ଶ୍ରୀ ମୋଦି ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ଅଣସଂଗଠିତ କ୍ଷେତ୍ରର କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଏହି ଜାତୀୟ ପେନ୍ସନ ଯୋଜନା ଗତ ଫେବୃଆରୀ ମାସରେ ମଧ୍ୟବର୍ତ୍ତୀ ବଜେଟ୍ରେ ଘୋଷଣା କରାଯାଇଥିଲା

ଏହି ଦୁଇ ଲାଟିନ୍ ଆମେରିକୀୟ ଦେଶ ସହିତ ଦ୍ୱିପକ୍ଷୀୟ ସଂପର୍କକୁ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ପାରାଗୁଏର ରାଷ୍ଟ୍ରପତି ମାରିଓ ଆବ୍ଡୋ ବେନିତେଜ୍ଙ୍କ ସହ ସେ ବୈଠକରେ ଯୋଗଦେବେ ଉପରାଷ୍ଟ୍ରପତି ଜାତୀୟ କଂଗ୍ରେସର ସଭାପତି ସିଲ୍ଭିଓ ଓଭେଲାର୍ଙ୍କୁ ମଧ୍ୟ ଭେଟିବେ ଏବଂ ପାରାଗୁଏଠାରେ ଭାରତୀୟ ସଂପ୍ରଦାୟଙ୍କ ପାଇଁ ଆୟୋଜିତ ଏକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ

କୋଷ୍ଟାରିକା ରାଷ୍ଟ୍ରପତି କାର୍ଲୋସ ଆଲ୍ଭାରାଡ଼ୁଙ୍କ ସହ ସାକ୍ଷାତ୍ କରିବା ସଙ୍ଗେ ସଙ୍ଗେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୈଠକରେ ଯୋଗଦେବେ ଜେକେ ଇସିଆଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ କମିଶନ୍ର ଏକ ଦଳ ଜାନ୍ଗୁ କାଶ୍ମୀରରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ ସେହି ରାଜ୍ୟକୁ ଦୁଇଦିନିଆ ଗସ୍ତରେ ସେ ଯାଇଛନ୍ତି ଆଜି ଜାମ୍ମଠାରେ ଏହି ଟିମ୍ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବା ସହ ମୁଖ୍ୟ ଶାସନ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏବଂ ପୁଲିସ୍ ଡିଜି ଦିଲ୍ବାଗ୍ ସିଂଙ୍କ ସହ ଆଲୋଚନା କରିବେ

ନ୍ୟାସନାଲ୍ କନ୍ଫରେନ୍ସପିଡିପି କଂଗ୍ରେସ ବିଜେପି ସିପିଆଇଏମ୍ ଏବଂ ପିଡିଏଫ୍ର ବରିଷ୍ଣ ନେତାମାନେ ନିର୍ବାଚନ କମିଶନଙ୍କ ସହ ବିଚାର ବିମର୍ଶ କରିଛନ୍ତି ଏଥିସହ ପୁଲିସ୍ ଅଧିକାରୀ ଓ ଜନସାଧାରଣଙ୍କ ସହ ମଧ୍ୟ ଏହି ଦଳ ଆଲୋଚନା କରିଛି

ସେହି ଅଞ୍ଚଳରେ ସନ୍ତାସବାଦୀମାନଙ୍କୁ ନିର୍ମୂଳ କରି ଓ ଖାନତଲାସୀ ଅଭିଯାନ ତଥାପି କାରି ରହିଛି

ମୂତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଉଛି ତେଣେ ସୋପିଆଁ କିଲ୍ଲାର ନରୱା ଅଞ୍ଚଳରେ ମିଳିତ ବାହିନୀ ଖାନ୍ତଲାସୀ ଚଳାଇଛି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚିଥିବାର କୌଣସି ସ୍ତ୍ରରୁ ଖବର ପାଇଲାପରେ ଖାନ୍ତଲାସୀ ଆରମ୍ଭ କରାଯାଇଛି ସବିଶେଷ ଖବର ଆମର ହସ୍ତଗତ ହୋଇନାହିଁ ନ୍ୟାଭି ଚିଫ୍ ନୌବାହିନୀ ମୁଖ୍ୟ ସୁନୀଲ ଲାମ୍ବା କହିଛନ୍ତି ପୁଲୁୱାମା ଆକ୍ରମଣ ପାଇଁ ସନ୍ତାସବାଦୀମାନେ ଷଡ଼ଯନ୍ତ କରିଥିଲେ ଓ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଦେଶ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା ନୂଆଦିଲ୍ଲୀରେ ଭାରତ ପ୍ରଶାନ୍ତମହାସାଗରୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇଥିବା ପ୍ରତୀରକ୍ଷା ଷେତ୍ରର ବିଶ୍ୱସ୍ତରୀୟ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ଉଦ୍ବୋଧନ ଦେଲାବେଳେ ଆଡମିରାଲ ଲାମ୍ଭା କହିଛନ୍ତି ଅଧୁନା ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସନ୍ତାସବାଦ ମୁଣ୍ଡ ଟେକିଛି ଏବଂ ଏହି ଅଞ୍ଚଳର ଅଧିକାଂଶ ଦେଶ ସନ୍ତାସବାଦର ଶିକାର ହୋଇଛନ୍ତି ବର୍ତ୍ତମାନ ସନ୍ତାସବାଦ ବିଶ୍ୱସ୍ତରକୁ ବ୍ୟାପିଛି ଫଳରେ ସନ୍ତାସବାଦର ବିପଦ ଆହୁରି ଘନେଇଛି

ଗତକାଲି ଡେରାଡୁନ୍ଠାରେ ସୌର୍ଯ୍ୟ ସମ୍ମାନ ସମାରୋହ ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି

ଦିଲ୍ଲୀଠାରେ ନିର୍ମିତ ଜାତୀୟ ସମର ସ୍କାରକୀ ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ଉଦ୍ୟମକୁ ମନେ ପକାଇବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ରାଜ୍ୟରେ ଏକ ସଂସଦୀୟ ନିର୍ଦ୍ଦେଶାଳୟ ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ରୁଷିଆ ଆର୍ମ ଟ୍ରିଟି ରାଷ୍ଟ୍ରପତି ଭ୍ଲାଡିମିର୍ ପୁତିନ୍ ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଏକ ପ୍ରମୁଖ ଚୁକ୍ତିରୁ ରୁଷ୍ ଓହରିଯିବା ପାଇଁ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନେଇଛନ୍ତି

ଏହି ରାଜିନାମାରେ ଥିବା ସର୍ତ୍ତକୁ ଯୁକ୍ତରାଷ୍ଟ୍ର ଆମେରିକା ଲଂଘନ କରିଥିବା ପରିପ୍ରେକ୍ଷୀରେ ରୁଷ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ମସ୍କୋ ଏବଂ ୱାଶିଂଟନ୍ ପରସ୍କରକୁ ଏହି ଆଇଏନ୍ଏଫ୍ ଚୁକ୍ତିର ଲ୍ଲୁଘନ କରୁଥିବା ଅଭିଯୋଗ କରିଆସୁଛନ୍ତି

ମୁଖପାତ୍ର ଜଣଙ୍କ କହିଛନ୍ତି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶହଶହ ଲୋକଙ୍କୁ ସୁରକ୍ଷା ବାହିନୀ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରିଛି

ବର୍ଷା ବନ୍ଦ ହୋଇ କଳସ୍ତର ହାସ ପାଇଥିଲେ ମଧ୍ୟ ଲୋକମାନେ ଏବେ ମଧ୍ୟ ଅସ୍ଥାୟୀ ଶିବିରରେ ରହିଛନ୍ତି କର୍ଣ୍ଣାଟକ ଇସ୍ରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସ୍କୁଲ ପିଲାମାନଙ୍କ ପାଇଁ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକମାନେ ମହାକାଶ ବୈଷୟିକ ଜ୍ଞାନ ଓ ମହାକାଶ ପ୍ରୟୋଗ ସମ୍ୟନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ମୌଳିକଜ୍ଞାନ ଯୋଗାଇବେ

ମନୋନୟନ ପ୍ରକ୍ରିୟା ସମ୍ଭନ୍ଧରେ ରାଜ୍ୟଗ୍ରଡ଼ିକର ମ୍ରଖ୍ୟ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରଡ଼ିକର ପ୍ରଶାସକମାନଙ୍କୁ ଦିଆଯାଇଛି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଉପରେ ସ୍ୱତନ୍ତ ଧ୍ୟାନ ଦିଆଯାଉଛି ଚଳିତମାସ ଶେଷସୁଦ୍ଧା ମନୋନୀତ ଛାତ୍ରଛାତ୍ରୀ ମାନଙ୍କର ନାମ ପ୍ରକାଶ ପାଇବାର ଆଶା କରାଯାଉଛି କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଏବେ ନାଗପୁରଠାରେ ଚାଲିଛି

ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ହାରିଥିବାରୁ ଏହି ମ୍ୟାଚ୍ରେ ଜିତି ସମାନ ସ୍ତରକୁ ଆସିବାକୁ ଚେଷ୍ଟା କରିବ

ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଆଇଏନ୍ଏସ୍ ଶାରଦା ସେହି ପାଞ୍ଚଜଣ ମହ୍ୟଜୀବୀଙ୍କୁ ସମ୍ବଦ୍ରରେ ଠାବ କରିଥିଲା

ସେମାନେ ସେମାନଙ୍କର ଡଙ୍ଗା ଏଫ୍ଏନ୍ ଓମ୍କାରମରେ ଥିଲେ ଓ ତାହା ବୁଡ଼ିଯାଇଥିଲା ସେତେବେଳେ ଆଇଏନ୍ଏସ୍ ଶାରଦା ସେଠାରେ ପହରା କାର୍ଯ୍ୟର ମୁତୟନ ହୋଇଥିବାବେଳେ ମହ୍ୟକ୍ତୀବୀମାନଙ୍କୁ ଠାବ କରାଯାଇଥିଲା